ପୂର୍ବରୁ କମିଶନ୍ ଦୁଇଟି ଭଡ଼ାଘରେ କାର୍ଯ୍ୟ କରୁଥିଲା ତେବେ ଏହି ନୂତନ ଗୃହ ନିର୍ମାଣ ପରେ କମିଶନ୍ ଗୋଟିଏ ଜାଗାରୁ କାର୍ଯ୍ୟ କରିବାକୁ ସକ୍ଷମ ହେବ ଏ ସମ୍ପର୍କରେ ଜାରି କରାଯାଇଥିବା ଏକ ସରକାରୀ ବିଜ୍ଞପ୍ତିରେ କୁହାଯାଇଛି ଜାତୀୟ ଗୃହ ନିର୍ମାଣ ନିଗମ ପକ୍ଷରୁ ଏହି ଅତ୍ୟାଧୁନିକ ନୃତନ ସିଆଇସି ଅଟ୍ଟାଳିକାକୁ ଧାର୍ଯ୍ୟ ତାରିଖ ପୂର୍ବରୁ ସମ୍ପନ୍ନ କରାଯାଇଛି

ଆମ ସମ୍ଭାଦଦାତା କଣାଇଛନ୍ତି ଆସନ୍ତା ଗୁରୁବାର ନାଗାଲାଣ୍ଡ୍ରେ ନୂଆ ମୁଖ୍ୟମନ୍ତ୍ରୀ ଶପଥ ଗ୍ରହଣ କରିବେ

ଚଳିତଥର ନିର୍ବାଚନରେ ମେଘାଳୟରେ କୌଣସି ଦଳକୁ ସଂଖ୍ୟାଗରିଷ୍ଠତା ମିଳିନାହିଁ

ବିଧାନସଭା ନିର୍ବାଚନରେ ଐତିହାସିକ ବିଜୟ ପରେ ବିଜେପି ରାଜ୍ୟରେ ଶାସକ ଦଳ ନେତା ନିର୍ବାଚନ ପାଇଁ କେନ୍ଦ୍ରମନ୍ତ୍ରୀ ନୀତିନ ଗଡ଼କରି ଓ କ୍କୁଏଲ୍ ଓରାମଙ୍କୁ କେନ୍ଦ୍ରୀୟ ପର୍ଯ୍ୟବେକ୍ଷକ ଭାବେ ନିଯୁକ୍ତ କରିଛି ନିର୍ବାଚିତ ନେତା ଓ କୋର୍ କମିଟି ସଦସ୍ୟଙ୍କୁ ସାକ୍ଷାତ କରିବା ପରେ କେନ୍ଦ୍ରୀୟ ପର୍ଯ୍ୟବେକ୍ଷକ ବିଜେପି ସଂସଦୀୟ ବୋର୍ଡକୁ ସେମାନଙ୍କ ରିପୋର୍ଟ ପ୍ରଦାନ କରିବେ ଏବଂ ଏହା ପରେ ବିଧିବଦ୍ଧ ଭାବେ ମୁଖ୍ୟମନ୍ତ୍ରୀଙ୍କ ନାମ ଘୋଷଣା କରାଯିବ ଏଚ୍ଆର୍ଡି କରିକୁଲମ୍ ଛାତ୍ରଛାତ୍ରୀମାନଙ୍କର ସାମଗ୍ରିକ ବିକାଶ ସୁନିଶ୍ଚିତ କରିବା ଦିଗରେ ପ୍ରଥମ ଶ୍ରେଣୀରୁ ଦ୍ୱାଦଶ ଶ୍ରେଣୀ ପର୍ଯ୍ୟନ୍ତ ସେମାନଙ୍କର ପାଠ୍ୟକ୍ରମକୁ ସୁସଂହତ କରିବା ପାଇଁ ମାନବ ସମ୍ପଳ ବିକାଶ ମନ୍ତ୍ରଣାଳୟ ପକ୍ଷରୁ ମତାମତ ଆହ୍ୱାନ କରାଯାଇଛି ଏନ୍ସିଆର୍ଟି ଏବଂ ସିବିଏସ୍ଇ ଦ୍ୱାରା ପ୍ରଚଳିତ ବିଭିନ୍ନ ବିଷୟର ପାଠ୍ୟକ୍ରମକୁ ଅଧିକ ସୁସଂହତ କରିବା ପାଇଁ ଏହା କରାଯାଇଛି

ମତାମତଗୁଡ଼ିକୁ ଅନ୍ଲାଇନ୍ ମାଧ୍ୟମରେ ମଧ୍ୟ ପଠାଯାଇ ପାରିବ ଶ୍ରେଣୀକକ୍ଷରେ ଶିକ୍ଷା ଅନୁଭୂତିରୁ ଶିକ୍ଷା ଶାରୀରିକ ଓ ସୂଜନାତ୍ମକ ଶିକ୍ଷା ଆଦିର ଆବଶ୍ୟକତା ଥିବା ମାନବ ସମ୍ଭଳ ବିକାଶ ମନ୍ତ୍ରୀ ପ୍ରକାଶ ଜାବ୍ଡେକର କହିଛନ୍ତି ସେ ଶିକ୍ଷକ ଅଭିଭାବକ ଛାତ୍ରଛାତ୍ରୀ ଓ ଶିକ୍ଷାବିତ୍ମାନଙ୍କଠାରୁ ମତାମତ ଆହ୍ଠାନ କରିଛନ୍ତି

ଏସ୍ସି କାର୍ତ୍ତି ଆଇଏନଏକ୍ନ ମିଡ଼ିଆ ଲାଞ୍ଚ ମାମଲାରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଜାରି କରିଥିବା ସମନ ପ୍ରତ୍ୟାହାର କରିବା ସକାଶେ ପୂର୍ବତନ କଂଗ୍ରେସ ନେତା ପିଚିଦାୟରମ୍ଙ୍କ ପୁଅ କାର୍ତ୍ତି ଚିଦାୟରମ୍ଙ୍କର ସାନି ଆବେଦନ ଉପରେ ଆକି ସର୍ବୋଚ୍ଚ ନ୍ୟାୟାଳୟରେ ଶୁଣାଣି ହେବ ସିବିଆଇ ପକ୍ଷରୁ ଦାଖଲ କରାଯାଇଥିବା ଏଫ୍ଆଇଆର୍ ଆଧାରରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଜାରି କରିଥିବା ସମନକୁ ଚାଲେଞ୍ଜ କରାଯାଇଛି ଏଭଳି ସମନ ଜାରି କରିବା ପ୍ରବର୍ତ୍ତନ ନିର୍ଦ୍ଦେଶାଳୟର ସୀମା ପରିସରଭୁକ୍ତ ନୁହେଁ ବୋଲି କାର୍ତ୍ତି ତାଙ୍କ ରିଟ୍ ପିଟିସନ୍ରେ କହିଛନ୍ତି ସର୍ବୋଚ୍ଚ ନ୍ୟାୟାଳୟରେ ଏ ସଂକ୍ରାନ୍ତୀୟ ହୋଇଥିବା ଆବେଦନ ଉପରେ ପ୍ରଧାନବିଚାରପତି ଦୀପକ ମିଶ୍ରଙ୍କ ନେଇ ଗଠିତ ଖଣ୍ଡପୀଠ ଆଜି ଶୁଣାଣି କରିବେ ବୋଲି ରାଜି ହୋଇଛନ୍ତି ବର୍ତ୍ତମାନ ସିବିଆଇ ହେପାଜତରେ ଥିବା କାର୍ତ୍ତିଙ୍କ ଆଗ୍ରଆ କାମିନ ଆବେଦନ ଉପରେ ମଧ୍ୟ ଆଜି ସର୍ବୋଚ୍ଚ ନ୍ୟାୟାଳୟରେ ଶ୍ରଣାଣି ହେବ

ଏ ସଂକ୍ରାନ୍ତରେ ଜାରି କରାଯାଇଥିବା ନୋଟିସ୍ ନେଇ କୋର୍ଟରେ ରାଜସ୍ଥାନ ସରକାର ନିଜର ପକ୍ଷ ରଖିନଥିବା ବିଷୟକୁ ଜଷ୍ଟିସ୍ ମଦନ ବି ଲୋକୁର୍ ଓ ଦୀପକ ଗୁପ୍ତାଙ୍କ ଖଣ୍ଡପୀଠ ଗୁରୁତର ସହ ନେଇଛନ୍ତି

ଭାରତ ଶ୍ରୀଲଙ୍କା ଓ ବାଂଲାଦେଶ ମଧ୍ୟରେ ଅନୁଷ୍ଠିତ ହେବାକୁ ଥିବା ଏହି ଟୁର୍ଣ୍ଣାମେଣ୍ଟ୍ର ଅଧିନାୟକ ବିରାଟ କୋହଲି ଓ ମହେନ୍ଦ୍ର ସିଂ ଧୋନିଙ୍କୁ ବିଶ୍ରାମ ଦିଆଯାଇଛି

ଭାରତୀୟ ଦଳର ସମସ୍ତ ଖେଳାଳି ଜାନ୍ଗୁ କାଶ୍ମୀରର ଲଦାଖ ଅଞ୍ଚଳର ଏହିଭଳି ଆନ୍ତର୍ଜାତୀୟ ଟୁର୍ଣ୍ଣାମେଷ୍ଟ୍ରେ ଭାରତ ତୃତୀୟଥର ପାଇଁ ଅଂଶଗ୍ରହଣ କରୁଛି